ଏସ୍ସି ସିଏଏ ନାଗରିକ ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷ ନ ଶୁଣିବା ପର୍ଯ୍ୟନ୍ତ କୋର୍ଟ ନାଗରିକ ସଂଶୋଧନ ଆଇନ ଉପରେ କୌଣସି ସ୍ଥଗିତାଦେଶ ଲାଗୁ କରିପାରିବେ ନାହିଁ

ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ଏକ ବୃହତ୍ତର ସାୟିଧାନିକ ଖଣ୍ଡପୀଠର ଗଠନ କରିବେ

ଏହି ପିଟିସନ୍ଗୁଡ଼ିକ ଉପରେ ଜବାବ ଦେବାକୁ ସମୟ ଲାଗିବ ବୋଲି ଆଟର୍ଶ୍ଣି ଜେନେରାଲ୍ କହିଛନ୍ତି ସେଗୁଡ଼ିକ ମଧ୍ୟରୁ କିଛି ଆବେଦନରେ ନାଗରିକ ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗୁ କରାଯିବାକୁ ଅନୁରୋଧ କରାଯାଇଛି ଓ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତି ପ୍ରକ୍ରିୟାକୁ ବର୍ତ୍ତମାନପାଇଁ ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି ନାଗରିକ ସଂଶୋଧନ ଆଇନରେ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ଭାରତରେ ବସବାସ କର୍ଥିବା ହିନ୍ଦୁ ଶିଖ୍ ବୌଦ୍ଧ ଖ୍ରୀଷ୍ଟିୟାନ୍ ଜୈନ ଓ ପାର୍ଶି ସମ୍ପ୍ରଦାୟର ଲୋକମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି

ଆସନ୍ତା ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଇତିମଧ୍ୟରେ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହେବା ପରେ କାତୀୟ ରାଜଧାନୀରେ ରାଜନୈତିକ ଗତିବିଧି ସରଗରମ ହୋଇଛି

ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ନୂଆଦିଲ୍ଲୀ ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଏହି ଆସନ ପାଇଁ ବିକେପି ପକ୍ଷରୁ ସୁନିଲ୍ ଯାଦବ ଓ କଂଗ୍ରେସ ପକ୍ଷରୁ ରମେଶ ସଭର୍ୱାଲ୍ ପ୍ରାର୍ଥୀ ହୋଇଛନ୍ତି

ସେମାନଙ୍କ ମଧ୍ୟରେ ପୁରୁଷୋତ୍ତମ ରୁପାଲା କୈଳାସ ଚୌଧୁରୀ ଜି କିଶେନ୍ ରେଡ୍ଥୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ ପ୍ରହଲ୍ଲାଦ ସିଂହ ପଟେଲ୍ ରେଣୁକା ସିଂହ ଅର୍ଜ୍ଜୁନ ମୁଣ୍ଡା କିଶାନ୍ ପାଲ୍ ସିଂ ଗୁଜର ସୋମ୍ ପ୍ରକାଶ ଥାଓ୍ୱରଚାନ୍ଦ୍ ଗେହଲଟ୍ ସଞ୍ଜୟ ଧୋତ୍ରେ ସନ୍ତୋଷ କୁମାର ଗଙ୍ଗୱାର୍ ଫଗନ୍ ସିଂ କୁଲସ୍ତେ ଏବଂ ରାଓ ସାହେବ ପାଟିଲ୍ ଦାନ୍ବେ ଅଛନ୍ତି ଏହି ମନ୍ତ୍ରୀମାନେ ଆରଏସ୍ ପୁରା ଚକ୍ରମ୍ଗଡ଼ ଗନ୍ଦରବଲ୍ ବାର୍ନୋଟି ରାମନଗର ଖୁନ୍ ଆରନର୍ସ ପୁଞ୍ଚ ବାଲାକୋଟ୍ ନୌସେରା ଓ ମାଞ୍ଜାକୋଟ୍ ବ୍ଲକ୍ ପରିଦର୍ଶନ କରି ସେଠାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବା ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିକାଶ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି

ଜୟଶଙ୍କର ଗାନ୍ଧି ମହାତ୍କାଗାନ୍ଧିଙ୍କ ସ୍କୁତିରକ୍ଷାପାଇଁ ଭାରତ ପକ୍ଷରୁ ଆଫ୍ରିକାରେ ପ୍ରତିଷ୍ଠା କରାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ ସମ୍ମେଳନ କେନ୍ଦ୍ରକୁ ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦାଉ ଇସୌଫୋ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ଏହି କେନ୍ଦ୍ର ପ୍ରତିଷ୍ଠା ଭାରତ ଆଫ୍ରିକା ବନ୍ଧୁତ୍ୱ ଏବଂ ଭାରତର ଆଫ୍ରିକା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି

ଏହି କେନ୍ଦ୍ର ପ୍ରଶସ୍ତ ଆଧୁନିକ ଏବଂ ପରିବେଶ ଅନୁକୂଳ ଅଟେ

ପ୍ରଥମ ବୈଦେଶିକ ମନ୍ତ୍ରୀ ଭାବେ ପଣ୍ଢିମ ଆଫ୍ରିକୀୟ ଦେଶକୁ ଗସ୍ତ କରି ଶ୍ରୀ କୟଶଙ୍କର ଗତ ସୋମବାର ଦିନ ନିଆଁମୀରେ ପହଞ୍ଚ୍ଚିଛନ୍ତି ଶ୍ରୀ ଜୟଶଙ୍କର ପ୍ରଧାନମନ୍ତ୍ରୀ ବ୍ରିଗି ରାଫିନିଙ୍କୁ ସାକ୍ଷାତ କରି ଦ୍ୱିପକ୍ଷୀୟ ସମ୍ପର୍କକ୍ତ ନେଇ ଆଲୋଚନା କରିଥିଲେ ଏଥିସହ ସେ ନାଇଜର୍ ପ୍ରତିରକ୍ଷା ମନ୍ତ୍ରୀ କାଲ୍ଲା ଅଙ୍କୋରାଓଙ୍କୁ ଭେଟି ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ ନାଇଜର୍ରେପରିବହନ ବିଦ୍ୟତକରଣ ସୌରଶକ୍ତି ଓ ସ୍ପଚ୍ଛ ପାନୀୟ ଜଳ ଆଦି କ୍ଷେତ୍ରରେ ଭାରତ କାର୍ଯ୍ୟ କର୍ରଛି

ସେହି ଅସ୍ତ୍ରଶସ୍ତ୍ରଗ୍ରଡ଼ିକ ମଧ୍ୟରେ ସେନାବାହିନୀ ପାଇଁ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯୁଦ୍ଧାସ୍ତ ଅନ୍ତର୍ଭୁକ୍ତ ଏଗୁଡ଼ିକୁ ଉଭୟ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ସ୍ଥାନୀୟ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ନିର୍ମାଣ କରାଯାଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ ପ୍ରତିରକ୍ଷା ସମଗ୍ରୀ ସଂଗ୍ରହ ପରିଷଦ ଭାରତର ସାମରିକ ଭାଗିଦାର ଏବଂ ଦକ୍ଷ ମୌଳିକ ପ୍ରତିରକ୍ଷା ସାଜ ସରଞ୍ଜାମ ଉତ୍ପାଦନକାରୀମାନଙ୍କର ଚିଠା ପ୍ରସ୍ତୁତିକୁ ଅନୁମୋଦନ କରିଛି

ପୋଖରିଆଲ୍ ଏଚ୍ଆର୍ଡି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶିକ୍ଷାକ୍ଷେତ୍ର ଓ ପ୍ରତିଭାସମ୍ପନୁ ମାନବ ସମ୍ଭଳର ବିକାଶ ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଶ୍ରୀ ପୋଟି ଶ୍ରୀରାମୁଲୁର ଭେଙ୍କଟାଚଲମ୍ଠାରେ ଛାତ୍ରଛାତ୍ରୀମାନଙ୍କର ଏକ ମତବିନିମୟ ଅଧିବେଶନରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ସରକାର ଭାରତରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରତିବଦ୍ଧ ଯାହାଫଳରେ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ଶିକ୍ଷା ଅନୁଷ୍ଠାନଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବେ ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବପିଢ଼ି ମଧ୍ୟରେ ଚାହିଦାଭିତ୍ତିକ କୌଶଳ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କର୍ତ୍ତି ଏସ୍ସି ମଣିପୁର ଏମ୍ଏଲ୍ଏ ସୁପ୍ରିମ୍କୋର୍ଟ ଗତକାଲି ଏକ ନିର୍ଣ୍ଣାୟକ ରାୟରେ ଲୋକସଭା ବାଚସ୍କତି ଓ ରାଜ୍ୟ ବିଧାନସଭାଗୁଡ଼ିକର ବାଚସ୍କତିମାନଙ୍କ ଅଯୋଗ୍ୟ ଘୋଷଣା କ୍ଷମତାର ସଂସଦଦ୍ୱାରା ସମୀକ୍ଷା କରାଯିବାକୃ କହିଛନ୍ତି ଅଯୋଗ୍ୟ ଘୋଷଣା ଆବେଦନଗୁଡ଼ିକ ବାଚସ୍କତିମାନଙ୍କ ନିକଟକୁ ପଠାଯିବା ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ପ୍ରଶ୍ୱବାଚୀ ଉଠାଇଛନ୍ତି କୋର୍ଟ କହିଛନ୍ତି ବାଚସ୍କତି ନିର୍ବାଚିତ ହୋଇଥିବା ବ୍ୟକ୍ତି କୌଣସି ଏକ ରାଜନୈତିକ ଦଳର ସଦସ୍ୟ ହୋଇଥା'ନ୍ତି କୋର୍ଟ କହିଛନ୍ତି ଏଭଳି ଅଯୋଗ୍ୟ ଘୋଷଣା ମାମଲାଗୁଡ଼ିକରେ ବାଚସ୍କତିମାନଙ୍କୁ ମିଳୁଥିବା ଅଖଣ୍ଡ କ୍ଷମତାର ବିବେଚନା କରିବାପାଇଁ ସିୟିଧାନରେ ସଂଶୋଧନ କରିବାକୁ ପାର୍ଲାମେଣ୍ଟ ଗୁରୁତ୍ୱର ସହ ବିଚାର କରିବା ଉଚିତ ଜଷ୍ଟିସ୍ ଆର୍ଏସ୍ ନରିମାନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ସାଂସଦ ଓ ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣାରେ ଘଟୁଥିବା ଅହେତୁକ ବିଳମ୍ୟ ଓ ଏକ୍ଷେତ୍ରରେ ବାଚସ୍କତିମାନଙ୍କ ଭୂମିକା ବିଷୟକୁ ବିଚାରକୁ ନେଇ ଏହି ରାୟ ଦେଇଛନ୍ତି

ଏହି ବିମାନ ବନ୍ଦରଗୁଡ଼ିକ ହେଲା ଦିଲ୍ଲୀ ମୁମ୍ୟାଇ କୋଲ୍କାତା ଚେନ୍ନାଇ ବେଙ୍ଗାଲୁରୁ ହାଇଦ୍ରାବାଦ ଓ କୋଚି ହଙ୍ଗ୍କଙ୍ଗ୍ ସମେତ ଚୀନ୍ର ବିଭିନ୍ନ ସ୍ଥାନରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ଏହିଭଳି ଯାଞ୍ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ତୁରନ୍ତ ଉପଲବ୍ଧ କରାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଖେଲୋ ଇଣ୍ଡିଆ ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରିଡ଼ା ପ୍ରତିଯୋଗିତାର ଏକ ବର୍ଷ୍ଣାଡ଼୍ୟ ଉଦ୍ଯାପନୀ ଉତ୍ସବ ଆଜି ସନ୍ଧ୍ୟାରେ ଗୌହାଟୀଠାରେ ଅନୁଷ୍ଠିତ ହେବ ପ୍ରତିଯୋଗିତାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ଯୋଶି କହିଛନ୍ତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଆକି ସନ୍ଧ୍ୟାରେ ଚୀନ୍ର ଏକ ମାର୍ଶାଲ୍ ଆର୍ଟସ୍ ଦଳ ସେମାନଙ୍କର କ୍ରିଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ ସେ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଏବଂ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜ୍ଞ ଓ ରାମେଶ୍ୱର ତେଲି ଉଦ୍ଯାପନୀ ସମାରୋହରେ ଯୋଗଦେବେ ବ୍ୟାଡ୍ମିଣ୍ଟନ୍ ଥାଇଲ୍ୟାଣ୍ଡ ମାଷ୍ଟର୍ସ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା କିଦାୟୀ ଶ୍ରୀକାନ୍ତ ଓ ସମୀର ବର୍ମା ଆଜି ଥାଇଲ୍ୟାଣ୍ଡ ମାଷ୍ଟର୍ସ ବ୍ୟାଡ୍ମିଷ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ୍ରେ ବିପର୍ଯ୍ୟୟର ସମ୍ମଖୀନ ହୋଇ ପ୍ରତିଯୋଗିତାର୍ ବାଦ୍ ପଡ଼ିଚ୍ଚନ୍ତି